ଏଥିରେ ବହୁ ବରିଷ୍ଣ ସରକାରୀ ଅଫିସର୍ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶକାରୀ ଜାହାଜ କମ୍ପାନୀର ମାଲିକ ଓ ବଡ଼ ବଡ଼ ବନ୍ଦର ଗୁଡ଼ିକର ପ୍ରତିନିଧି ଅଶଗ୍ରହଣ କରିବେ

ମନ୍ତ୍ରୀ କହିଛନ୍ତି ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ ଇସ୍ତଫା ଦେବା ପରେ ସରକାର ଗଠନ କରିବାକୁ କୌଣସି ପାର୍ଟି ଆଗକୁ ନ ଆସିବାରୁ ଉପରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି

ଏହି ହାର୍ଡଓୟାର୍ ଗୁଡ଼ିକ ମଧ୍ୟରେ ଲ୍ୟାପ୍ଟପ୍ ଟ୍ୟାବ୍ କମ୍ପ୍ୟୁଟର ଓ ସର୍ଭର ପ୍ରଭୃତି ଅନ୍ତର୍ଭୁକ୍ତ

ଗୁଜରାତର ଅହମ୍ମଦାବାଦ ସ୍ଥିତ ମୋଟେରା ଠାରେ ଏହି ଷ୍ଟାଡିୟମ୍ ନିର୍ମାଣ କରାଯାଇଛି ଷ୍ଟାଡିୟମ୍ର ନାମ 'ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍' ରଖାଯାଇଛି

ଷ୍ଟାଡିୟମ୍ ମଧ୍ୟକୁ ଯିବା ଲାଗି ତିନୋଟି ପ୍ରବେଶପଥ ରହିଛି

କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇଛି

ଖରିପ୍ ରତୁରେ ଯେଉଁସବୁ ରାଜ୍ୟରୁ ଧାନ ସଂଗ୍ରହ କରାଯାଇଛି ସେଗୁଡ଼ିକ ମଧ୍ୟରେ ପଞ୍ଜାବ ହରିଆନା ଉତ୍ତର ପ୍ରଦେଶ ତେଲଙ୍ଗନା ଉତ୍ତରାଖଣ୍ଡ ତାମିଲନାଡ଼ୁ ଚଣ୍ଡିଗଡ଼ ଜାନ୍ପୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ କେରଳ ଗୁଜରାତ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ଓଡ଼ିଶା ମଧ୍ୟପ୍ରଦେଶ ମହାରାଷ୍ଟ୍ର ବିହାର ଝାଡ଼ଖଣ୍ଡ ଆସାମ କର୍ଣ୍ଣାଟକ ପଶ୍ଚିମବଙ୍ଗ ଓ ତ୍ରିପୁରା ରହିଛି

ପିଏମ୍ କିଷାନ ଯୋଜନା କୃଷକମାନଙ୍କର ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା

ଏହି ଅର୍ଥ ସରକାର ତିନୋଟି କିସ୍ତିରେ ଦେଉଛନ୍ତି

ପ୍ରଥମେ ଏହି ଯୋକନା ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା

କେବଳ ଧନଶାଳୀ କୃଷକମାନେ ଯୋଜନାର ପରିସରଭୁକ୍ତ ନୁହନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକମାନଙ୍କ ଜୀବନରେ ପରିବର୍ତ୍ତନ ଆଶିବା ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କିଛି ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଏହି ଯୋଜନା କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଶିପାରିଛି ସେ କହିଛନ୍ତି ଏହା ଯୋଗୁଁ ଦେଶର କୃଷକମାନେ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଭିନ୍ନ ଅଙ୍ଗ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ କିଷାନ ଯୋଜନା ଦ୍ୱାରା ଦେଶର କୃଷକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିଥିବାରୁ' କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଏହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି

ଏଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କୃଷିକ୍ଷେତ୍ରକୁ ଉତ୍ତମ ଜଳସେଚନ ସୁବିଧା ବୈଷୟିକ ଜ୍ଞାନ ସହଜରେ ରଣ ପ୍ରଦାନ କୃଷକମାନଙ୍କ ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଡ଼ବଡ଼ ବଜାରରେ ପହଞ୍ଚାଇବା ଫସଲ ବୀମା ଯୋଜନା ମୃତ୍ତିକା ଉର୍ବରତା ଉପରେ ଆଲୋକପାତ ଓ ସର୍ବୋପରି କୃଷିକ୍ଷେତ୍ରରୁ ମଧ୍ୟସ୍ଥମାନଙ୍କୁ ହଟାଯାଇ ଏ କ୍ଷେତ୍ରରେ ବିକାଶ ଅଣାଯାଇ ପାରିଛି ସେ କହିଛନ୍ତି କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ଶାହା କିଷାନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଦୁଇବର୍ଷ ସମ୍ପର୍ଣ୍ଣ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୂଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଶାହା କହିଛନ୍ତି ପିଏମ୍ କିଷାନ ଯୋଜନା କୃଷକମାନଙ୍କୁ ସମ୍ମାନର ସହ ବଞ୍ଚ୍ଚବାକୁ ଦେଇଥିବା ବେଳେ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ କରିଛି

ଶ୍ରୀ ଶାହା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଉଦ୍ୟମ ଫଳପ୍ରଦ ହୋଇଛି

ଏହି ଟିମ୍ରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ରହିଛନ୍ତି ସେହି ଟିମ୍ଗୁଡ଼ିକ କୋବିଡ୍ର ପରିଚାଳନାରେ ନିଆଯାଇଥିବା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବେ ସେହି ଟିମ୍ଗୁଡ଼ିକୁ ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାତ ପଞ୍ଜାବ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଙ୍ଗ ଓ ଜାନ୍ଗୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି ସେହି ଟିମ୍ଗୁଡ଼ିକ ରାଜ୍ୟଗୁଡ଼ିକର ସ୍ଥାନୀୟ ପ୍ରଶାସନ ସହ ମିଶି କୋବିଡ ଉପରେ କାର୍ଯ୍ୟ କରିବେ କିଛି ରାଜ୍ୟରେ ପୁନର୍ବାର କୋବିଡ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି କୋବିଡ ସଂକ୍ରମଣ ବୃଦ୍ଧି ପାଇଥିବା ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାତ ପଞ୍ଜାବ ଓ କାଶ୍ମୁ କାଶ୍ମୀରକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିଭିରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି

ସେହିସବୂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ ନମ୍ରନା ପରୀକ୍ଷା ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି ସଂକ୍ରମଣ ଯେଭଳି ବୃଦ୍ଧି ନ ପାଇବ ସେଥିପାଇଁ କଡ଼ାକଡ଼ି ନିୟମ ଲାଗୁ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି